ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ସାଧାରଣ ଉଦ୍ବେଗଗୁଡ଼ିକ ଦୂର କରିବା ଏହି ବୈଠକର ମୂଲ ଲକ୍ଷ୍ୟ

ସେହିଦିନ ସ୍କାଇସ୍ କେଟ୍ ତା'ର ପ୍ରଥମ ଦୈନନ୍ଦିନ ବିମାନ କୋଲ୍କାତାରୁ ସିକ୍କିମ୍ ମଧ୍ୟରେ ଚଳାଚଳ ଆରମ୍ଭ କରିବ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୁରେ ଦେଶ୍କା ଆମ୍ ନାଗରିକ ଉଡ଼ାନ୍ ଯୋଜନା ଅଧୀନରେ ଏହି ବିମାନ ଚଳାଚଳ କରିବ ବୋଲି କୁହାଯାଇଛି ମଞ୍ଜୁନାଥ କହିଛନ୍ତି ପ୍ରଥମରୁ ଏହି ବିମାନ ବନ୍ଦରରୁ ଦେଶ ଭିତରେ ବିମାନ ଚଳାଚଳ ଆରମ୍ଭ କରାଯିବ ଏବଂ ପରବର୍ତ୍ତୀ କାଳରେ ଭୁଟାନ୍ର ପାରୋ ନେପାଳର କାଠମାଣ୍ଡୁ ଏବଂ ବାଂଲାଦେଶର ଡାକା ନଗରୀକୁ ଅନ୍ତର୍ଜାତୀୟ ବିମାନଗୁଡ଼ିକ ଚଳାଚଳ ଆରମ୍ଭ ହେବ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ପକ୍ୟୋଙ୍ଗ୍ ବିମାନ ବନ୍ଦର ଦେଶରେ ସଂଯୋଗ ବୃଦ୍ଧି କରିବ ଏବଂ ଏହାଦ୍ୱାରା ସିକ୍କିମ୍ର ଲୋକମାନେ ଉପକୂତ ହୋଇପାରିବେ ଗତକାଲି ଝାଡ଼ଖଣ୍ଡର ରାଞ୍ଚରୁ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ କରିସାରିଲା ପରେ ଶ୍ରୀ ମୋଦି ସନ୍ଧ୍ୟାରେ ସିକ୍ରିମ୍ରେ ଯାଇ ପହଞ୍ଚଥିଲେ ରାଜନାଥ ମିଟ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଆଜି ଲକ୍ଷ୍ନୌଠାରେ କେନ୍ଦ୍ରୀୟ ଆଞ୍ଚଳିକ ପରିଷଦ ବୈଠକରେ ଏବେ ଅଧ୍ୟକ୍ଷତା କରୁଛନ୍ତି ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଅବଧାରଣା ଓ ଅଭିଜ୍ଞତା ବିଷୟରେ ଆଦାନ ପ୍ରଦାନ ହେବାର କାର୍ଯ୍ୟସ୍ଚୀ ରହିଛି କେନ୍ଦ୍ରୀୟ ଆଞ୍ଚଳିକ ପରିଷଦରେ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ଛତିଶଗଡ଼ ଓ ଉତ୍ତରାଖଣ୍ଡ ସଦସ୍ୟ ଅଛନ୍ତି ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକରେ ସାଧାରଣ ଉଦ୍ବେଗ ଦୂର କରିବା ଏବଂ ସୀମାପାରି ଉଦ୍ବେଗଗୁଡ଼ଇକର ସମାଧାନ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ମଧ୍ୟରେ ସମ୍ପର୍ତ୍ତି ବର୍ଷନ ଯଥା ନଦୀବନ୍ଧ ନଦୀଜଳ ପ୍ରବାହ ଓ କେତେକ ପ୍ରକଚ୍ଚପାଇଁ କ୍ଷତିପୂରଣ ପ୍ରସଙ୍ଗ ଉତ୍ଥାପନ କରିବାର ଆଶା କରାଯାଉଛି

ପୁଲିସ୍ ସୂତ୍ରରୁ ପ୍ରକାଶ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡୋ ଅନ୍ତର୍ଗତ ଗଲି ଭତୋଲି ଗ୍ରାମରେ ଏକ ଘର ମାଟି ଅତଡ଼ାରେ ପୋତି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି ତଲାସୀ କାର୍ଯ୍ୟ ପରେ ସେହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି

ସେମାନଙ୍କୁ ପୁଲିସ୍ ଓ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ କର୍ମଚାରୀଙ୍କଦ୍ୱାରା ନଗ୍ରୀ ଚବେ ଛକ ଜଖୋଲେ ଏବଂ ବିଲାୱାର ଅଞ୍ଚଳରୁ ଉଦ୍ଧାର କରାଯାଇଛି ଇଣ୍ଡିଆ ମିଶାଇଲ୍ ଓଡ଼ିଶା ଉପକ୍ଳରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ ପ୍ରତିରୋଧକ ଇଣ୍ଟର ସେପୁରକ୍ ଗତକାଲି ରାତିରେ ସଫଳତାର ସହ ବ୍ୟାବହାରିକ ପରୀକ୍ଷଣ କରି ଭାରତ ଏ କ୍ଷେତ୍ରରେ ଏକ ମାଇଲ୍ଖ୍ରକ୍ଷ ସ୍ଥାପନ କରିଛି ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ବାଲେଶ୍ୱର ଜିଲ୍ଲାର ଅବଦୁଲ କଲାମ ଦ୍ୱୀପର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ରାତି ଆଠଟା ପାଞ୍ଚ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା

ଦୂରଦର୍ଶନ ଡିଟିଏଚ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଦିଲ୍ଲୀର ଜଣେ ଓକିଲଙ୍କ ପକ୍ଷର୍ ଆଗତ ଜନସ୍ୱାର୍ଥ ସମ୍ଭଳିତ ଆବେଦନ ଉପରେ ଶ୍ରଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଆବେଦନରେ କୃହାଯାଇଛି ନାବାଳିକାମାନଙ୍କର ଅବୈଧ ଜନନେନ୍ଦ୍ରିୟ ଛେଦନ କରାଯିବା କାତିସଂଘର ଶିଶ୍ୱ ଅଧିକାର ରାଜିନାମା ଓ ସାର୍ବଜନନୀ ମାନବିକ ଅଧିକାର ଲଙ୍ଘନ କର୍ରଛି ଏବଂ ଏହି ରାଜିନାମାରେ ଭାରତ ମଧ୍ୟ ସ୍ୱାକ୍ଷର କରିଛି ଏହାଦ୍ୱାରା ଶିଶ୍ରର ଶାରୀରକୁ ସବୁଦିନପାଇଁ କଦାକାର କରାଯାଉଛି ଦାଉଦି ବୋହର ସମ୍ପ୍ରଦାୟ ପକ୍ଷରୁ ଜବାବରେ କୁହାଯାଇଥିଲା ଇସ୍ଲାମର କେତେକ ଗୋଷ୍ଠୀ ଏହି ପ୍ରଥା ପାଳନ କରିଆସୁଛନ୍ତି ଏଣୁ ଏହାର ବିଚାର ଏକ ବୃହତ୍ତର ଖଣ୍ଡପୀଠଦ୍ୱାରା କରାଯାଉ ଆସାମ ଆସେମ୍ଲି ଆସାମ ସରକାର କହିଛନ୍ତି କୌଣସି ବୈଧ ନାଗରିକ ଜାତୀୟ ପଞ୍ଜୀକରଣ ପୁସ୍ତିକାରୁ ବାଦ୍ ପଡ଼ିବେ ନାହିଁ ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ୱର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୋୱାରୀ କହିଛନ୍ତି ସୁପ୍ରିମ୍କୋର୍ଟ ତଦାରଖରେ ଏନ୍ଆର୍ସିରେ ସଂଶୋଧନ କରାଯାଉଛି ସେ କହିଛନ୍ତି ଏନ୍ଆର୍ସି ଚିଠାକୁ ଭିତ୍ତିକରି କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ନାହିଁ ଏନ୍ଆର୍ସି ଚିଠା ତାଲିକାରେ ନାମ ନ ଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମାମଲା ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍କୁ ନ ପଠାଇବାକୁ ସମସ୍ତ ଡେପୁଟି କମିଶନର୍ ଓ ଏସ୍ପିମାନଙ୍କୁ ଚିଠି ଲେଖାଯାଇଥିବାର ସେ ଜଣାଇଛନ୍ତି

ମୁଖ୍ୟମନ୍ତ୍ରୀ କୟରାମ ଠାକୁରଙ୍କ ନିର୍ଦ୍ଦେଶକ୍ରମେ ହେଲିକପ୍ଟର ଯୋଗେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣେ ସରକାରୀ ମୁଖପାତ୍ର ପ୍ରକାଶ କରିଛନ୍ତି ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ବର୍ଷା କାରଣରୁ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା କୁଲ୍ଲୁ ଚମ୍ଘା କିନ୍ନାଉର ଓ ଲାହୁଲ୍ ଓ ସ୍କୀତି ଜିଲ୍ଲାରେ ବିଶେଷ କରି ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା ବର୍ଷା ଓ ବନ୍ୟାରେ ଧନକୀବନ ହ୍ରାସ ନିମନ୍ତେ ସମସ୍ତ ପ୍ରକାର ପ୍ରତିକାରମ୍ବଳକ ପଦକ୍ଷେପ ଗ୍ରହଣ ଲାଗି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଳଦ୍ୱୀପ ଇଲେକ୍ସନ୍ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ମାଳଦ୍ୱୀପ ନିର୍ବାଚନ କମିଶନ ବିରୋଧ୍ ଦଳ ପ୍ରାର୍ଥୀ ଇବ୍ରାହିମ୍ ମହମ୍ମଦ ସୋଲିଙ୍କୁ ବିଜୟୀ ଗୋଷଣା କରିଛି

ରବିବାର ସୁନ୍ଦା ଆନୁଷ୍ଠାନିକ ଫଳାଫଳ ପ୍ରକାଶ ପାଇବ

ପୂର୍ବରୁ ଗତରାତିରେ ପ୍ରାର୍ୟିକ ଗଣନା ପରେ ଶ୍ରୀ ସୋଲିଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ଓ ଏହା ଖୁସି ଆଶା ଓ ଏକ ଐତିହାସିକ ମୁହର୍ତ୍ତ ବୋଲି ସେ ବର୍ଷନା କରିଥିଲେ ସେ କହିଥିଲେ ଅନେକଙ୍କ ପାଇଁ ଏହା ଏକ କଷ୍ଟମୟ ଯାତ୍ରା ଥିଲା ଓ ଜେଲ୍ଦଣ୍ଡଠାରୁ ନିର୍ବାସନ ପର୍ଯ୍ୟନ୍ତ ଭୋଗ କରିବାକୁ ପଡ଼ିଥିଲା

ପୁଲିସ୍ ଗୁଳିରେ ଏହି ଦୁଇ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି

ପାକିସ୍ତାନ ବିପକ୍ଷରେ ୱିକେଟ୍ ପତନରେ ଏହା ହେଉଛି ବୃହତ ବିକ୍କୟ

ରେସ୍ଲିଂ ସ୍କୋଭାକିଆରେ ଅନୁଷ୍ଠିତ ବିଶ୍ୱ କୁନିୟର୍ କୁସ୍ତି ପ୍ରତିଯୋଗିତାରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି

ଚାରୋଟି ରୌପ୍ୟ ଓ ତିନୋଟି ବ୍ରୋଞ୍ ସମେତ ମୋଟ ସାତଟି ପଦକ ହାସଲ କରି ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି